ଚଳିତବର୍ଷର ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଭିଡ଼ିଓ ରେକର୍ଡିଂ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପ୍ରସାରଣ କରି ଶୁଣାଇ ଦିଆଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀର ସମସ୍ୟା ପୂର୍ବାପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ସେ କହିଛନ୍ତି ସମୟ ବଦଳିଛି କିନ୍ତୁ ତାହା ସହ ଆମେ ବଦଳି ପାରିନାହୁଁ

ବିଶ୍ୱ ଶାନ୍ତି ପାଇଁ ଭାରତର ସର୍ବାଧିକ ଯବାନ ବଳିଦାନ ଦେଇଥିବାର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତ ସର୍ବଦା ସନ୍ତ୍ରାସବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଚାଲିବ କୋଭିଡ୍ ନାଇଷ୍ଟିର ମୁକାବିଲା ପାଇଁ ଭାରତ ପ୍ରତିଷେଧକ ବାହାର କରିବା ଲାଗି ଯଥାସାଧ୍ୟ ଉଦ୍ୟମ ଚଳାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସେବେଠାରୁ ଏ ମଧ୍ୟରେ ଅନେକ ଯୁଦ୍ଧ ହୋଇଛି ଓ ବିଶ୍ୱର ଅପୂରଣୀୟ କ୍ଷତି ଘଟିଛି ଭାରତ ସର୍ବଦା ବିଶ୍ୱଶାନ୍ତି ଦିଗରେ କାର୍ଯ୍ୟ କରି ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱକୁ ସର୍ବଦା ଦିଗ୍ଦର୍ଶନ ଦେଇଆସିଛି କୋଭିଡ୍ ନାଇଷ୍ଟିନ୍ ସମୟରେ ମଧ୍ୟ ଭାରତ ବିଶ୍ୱର ଦେଢ଼ଶହ ଦେଶକୁ ସହାୟତା ପଠାଇଛି

ଆଜି ଅପରାହ୍ନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟର ଭାରତ ମହାସାଗରିୟ ଅଞ୍ଚଳ ସଂକ୍ରାନ୍ତ ଯୁଗ୍ମ ସଚିବ ଅମିତ ନାରଙ୍ଗ କହିଛନ୍ତି ଏହି ଅନୁଦାନ ଦୁଇଦେଶ ମଧ୍ୟରେ ଲୋକ ସମ୍ପର୍କକୁ ଆହୁରି ନିବିଡ଼ କରିବ ଓ ବୌଦ୍ଧ ଧର୍ମର ବିକାଶରେ ସହାୟତା କରିବ ଶ୍ରୀ ମୋଦୀ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ମଧ୍ୟରେ ଆଜି ସର୍ବପ୍ରଥମ ଅନ୍ଲାଇନ୍ କଥାବାର୍ତ୍ତା ହୋଇଛି ବୌଦ୍ଧ ଧର୍ମାବଲମ୍ଭୀମାନଙ୍କ ପାଇଁ ପବିତ୍ର ସହର କୁଶିନଗରକୁ ପ୍ରଥମ ଉଦ୍ଘାଟନୀ ବିମାନରେ ଶ୍ରୀଲଙ୍କାର ବୌଦ୍ଧ ଧର୍ମାବଲମ୍ଭୀମାନଙ୍କୁ ଯାତ୍ରା କରିବାକୁ ସୁଯୋଗ ଦେବା ଲାଗି ଉଭୟ ନେତା ଏକମତ ହୋଇଛନ୍ତି ଏହି କିଛି ଦିନ ପୂର୍ବେ କୁଶିନଗର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିଣତ କରାଯାଇଛି ବୌଦ୍ଧ ଧର୍ମକୁ ପ୍ରୋହାହିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ଆର୍ୟୁବେଦ ଓ ଯୋଗ କ୍ଷେତ୍ରରେ ଥିବା ସୁଯୋଗଗୁଡ଼ିକର ଉପଯୋଗ କରିବା ପାଇଁ ଦୁଇ ନେତା ଏକମତ ହୋଇଛନ୍ତି ଶ୍ରୀ ରାଜପକ୍ଷେ ଭାରତ ସହାୟତାରେ ନିର୍ମିତ ହୋଇଥିବା କ୍ଷାଫ୍ନା ସାଂସ୍କୃତିକ କେନ୍ଦ୍ର ପ୍ରକଳ୍ପ ବିଷୟରେ ଉଲ୍ଲ୍ଖେ କରିଥିଲେ ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି ଓ ଏହାକୁ ଉଦ୍ଘାଟନ କରିବାପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି

ଯୁଗ୍ମ ସଚିବ କହିଛନ୍ତି ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ଅତ୍ୟନ୍ତ ସୌହାର୍ଦ୍ଦ୍ୟ ଓ ବନ୍ଧୁତପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଛି ଏହି କଥାବାର୍ତ୍ତା ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଉଭୟ ନେତା ଅର୍ଥନୈତିକ କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀଲଙ୍କାର ତାମିଲମାନଙ୍କର କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀଲଙ୍କା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ସମ୍ପ୍ରଦାୟର ଲୋକମାନଙ୍କୁ ସମାନତା ଓ ନ୍ୟାୟ ପ୍ରଦାନ ସମେତ ଯେପରି ଶାନ୍ତି ଓ ସମ୍ମାନର ସହ ସେମାନେ ଜୀବନଯାପନ କରିପାରିବେ ତାହା ନିଶ୍ଚିତ କରିବାକୁ ଶ୍ରୀ ମୋଦୀ କହିଛନ୍ତି ଶ୍ରୀଲଙ୍କାରେ ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବା ଓ ବିବାଦର ସମାଧାନ କରିବା ପାଇଁ ସେଠାକାର ସମ୍ଭିଧାନରେ ଅଣାଯାଇଥିବା ତ୍ରୟୋଦଶ ସଂଶୋଧନର କାର୍ଯ୍ୟକାରିତା ପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମି ହେବ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

ବିଜେପି ନ୍ୟୁ ଟିମ୍ ବିଜେପି ସଭାପତି ଜେପି ନଡ୍ରା ପାର୍ଟିର ରାଷ୍ଟ୍ରୀୟ କର୍ମକର୍ତ୍ତାମାନଙ୍କର ନୂଆ ଟିମ୍ ଗଠନ କରିଛନ୍ତି

ସେମାନଙ୍କ ମଧ୍ୟରେ ଛତିଶଗଡ଼ରୁ ରମଣ ସିଂହ ରାଜସ୍ଥାନରୁ ବସୁନ୍ଧରା ରାଜେ ସିନ୍ଧିଆ ବିହାରରୁ ରାଧାମୋହନ ସିଂହ ଝାଡ଼ଖଣ୍ଡରୁ ରଘୁବର ଦାସ ଓ ପଶ୍ଚିମବଙ୍ଗରୁ ମୁକୁଲ ରାଏ ଅଛନ୍ତି

ଭୂପେନ୍ଦର ଯାଦବ ଅରୁଣ ସିଂହ ଓ କୈଳାଶ ବିଜୟ ବର୍ଗିଆ ପୂର୍ବରୁ ସାଧାରଣ ସମ୍ପାଦକ ଥିଲେ ଓ ବର୍ଭମାନ ସେମାନଙ୍କୁ ଅପରିବର୍ତ୍ତିତ ରଖାଯାଇଛି ଏହା ବ୍ୟତୀତ ଦୁଷ୍ୟନ୍ତ କୁମାର ଗୌତମ ଡି ପୁରନ୍ଦେ ଶ୍ୱରୀ ସିଟି ରବି ତରୁଣ ଚୁଗ୍ ଓ ଦିଲ୍ଲୀପ ସାଇକିଆ ନୂଆ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି ବିଏଲ୍ ସନ୍ତୋଷ ମଧ୍ୟ ପୂର୍ବବତ୍ ଜାତୀୟ ସାଧାରଣ ସମ୍ପାଦକ ରହିଛନ୍ତି ଭି ସତୀଶ ସୌଦନ ସିଂହ ଓ ଶିବ ପ୍ରକାଶ ଜାତୀୟ ଯୁଗ୍ମ ସଚିବ ରହିଛନ୍ତି ରାଜେଶ ଅଗ୍ରଓ୍ୱାଲ୍ଙ୍କୁ ପାର୍ଟିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କୁ ପାର୍ଟି ଯୁବ ଶାଖାର ସଭାପତି ନିଯୁକ୍ତ କରାଯାଇଛି

ସେମାନଙ୍କ ମଧ୍ୟରେ ସାଂସଦ ଅନୀଲ ବାଲୁନି ମୁଖ୍ୟ ମୁଖପାତ୍ର ଥିବା ବେଳେ ପାର୍ଟିର ଗଣମାଧ୍ୟ ମୁଖ୍ୟ ରହିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ସମ୍ଭିତ ପାତ୍ର ସୁଧାଂଶୁ ତ୍ରିବେଦୀ ରାଜୀବ ପ୍ରତାପ ରୁଢ଼ୀ ଓ ସାହାନବାଜ ହୁସେନ ରହିଛନ୍ତି

ଏହି କାର୍ଯ୍ୟକ୍ରମରେ ଉଉର ପୂର୍ବାଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଦିଗରେ କାର୍ଯ୍ୟ କରାଯିବ ଡେଷ୍ଟିନେସନ୍ ନର୍ଥଇଷ୍ଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଏକ ନିୟମିତ କାର୍ଯ୍ୟକ୍ରମ ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟାନ୍ୟ ଭାଗ ସହ ସମକକ୍ଷ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି

ମନ୍ତ୍ରଣାଳୟ କହିଛି କୋବିଡ୍ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି